କରୋନା ସଂକ୍ରମିତ ଲୋକଙ୍କୁ ପ୍ରବେଶ ମନା ଦୋକାନ ବଜାର ବନ୍ଦ ରଖାଯାଇଛି

ଆକ୍ରାନ୍ତ ସଂଖ୍ୟା ଠାରୁ ଚୀନ କୁ ମଧ୍ଧ ଟପିଛି ଭାରତ

ଆବଶ୍ୟକ ପଡିଲେ ଖାତାଦେଖା କେନ୍ଦ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି